ରାଉରକେଲାର ଆଇଜିଏଚ୍ଠାରେ ପ୍ଲାଜ୍ମା ବ୍ୟାଙ୍କ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତୀ ଏହି ଅବସରରେ ଘୋଷଣା କରିଛନ୍ତି

ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ମାଧ୍ଧମରେ ଅନ୍ଲାଇନ୍ ଆବେଦନ କରିପାରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷର୍ ସ୍ ଚନା ଦିଆଯାଇଛି